ଏମ୍ଇଏ ପିଏମ୍ ୟୁ ଭିଜିଟ୍ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବା ଯୋଗୁଁ ଚଳିତ ମାସ ଶେଷ ଆଡ଼କୁ ହେବାକୁ ଥିବା ଭାରତ ୟୁରୋପୀୟ ସଂଘ ଶିଖର ବୈଠକର କାର୍ଯ୍ୟସଚୀକୁ ପୁନଃ ନିର୍ଦ୍ଧାରଣ କରାଯିବ ଆଜି ନୂଆଦିଲ୍ଲୀରେ ଏ ବିଷୟରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ବୈଦେଶିକ ବିଭାଗ ମୁଖପାତ୍ର ରବିଶ କୁମାର କହିଛନ୍ତି ସ୍ୱାସ୍ଥ୍ୟ କ୍ଷେତ୍ରର କର୍ତ୍ତ୍ୱପକ୍ଷମାନଙ୍କ ଦ୍ୱାରା ପରାମର୍ଶ କାରି କରାଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ରସେଲ୍ସ ଗସ୍ତର କାର୍ଯ୍ୟସ୍ଟଚୀ ପୁନଃ ନିର୍ଦ୍ଧାରଣ କରିବାକୁ ଭାରତ ଓ ୟୁରୋପୀୟ ସଂଘ ନିଷ୍ପତ୍ତି ନେଇଛନ୍ତି ସେ କହିଛନ୍ତି ଦୂଇ ଦେଶ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କକୁ ଭିତ୍ତି କରି ଏହି ନିଷ୍ପଭି ନିଆଯାଇଛି ଉଭୟ ଦେଶ ଆନ୍ତର୍ଜାତିକ ସ୍ତରରେ ଲୋକମାନଙ୍କର ସ୍ୱାସ୍ଥ୍ୟକୁ ନେଇ ସମାନ ଉଦ୍ବେଗ ପ୍ରକାଶ କରିବା ସହ ଖୁବ୍ ଶୀଘ୍ର ଭୂତାଣୁ ସଂକ୍ରମଣ ଉପରେ ନିୟନ୍ତ୍ରଣ ରକ୍ଷା କରାଯିବାକୁ ଆଶା ବ୍ୟକ୍ତ କରିଛନ୍ତି ସେ କହିଛନ୍ତି ଇରାନ୍ରେ କୌଣସି ଭାରତୀୟ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବାର ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ ମୁଖପାତ୍ର ପୁଣି କହିଛନ୍ତି ବଙ୍ଗବନ୍ଧୁ ଶେଖ୍ ମୁଜିବୁର ରେହେମାନଙ୍କ ଜନ୍ମ ଶତବାର୍ଷିକୀ ଉହବରେ ଯୋଗଦେବାକୁ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଆମନ୍ତ୍ରଣକୁ ଶ୍ରୀ ମୋଦୀ ଗ୍ରହଣ କରିଛନ୍ତି ଏହି ଉତ୍ସବରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ବାଙ୍ଗଲାଦେଶ ଗସ୍ତ କରିବେ ରାଜଧାନୀ ଦିଲ୍ଲୀରେ ହିଂସାକାଣ୍ଡ ସଂକ୍ରାନ୍ତରେ ବହୁ ଆନ୍ତର୍ଜାତିକ ସଂସ୍ଥା ଦ୍ୱାରା କରାଯାଇଥିବା ସମାଲୋଚନା ସଂକ୍ରାନ୍ତରେ ମୁଖପାତ୍ର କହିଛନ୍ତି ଦିଲ୍ଲୀରେ ପରିସ୍ଥିତି ଦ୍ରତଗତିରେ ସ୍ୱାଭାବିକ ଆଡ଼କୃ ଫେର୍ଛି ଓ ଆଇନ୍ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥାମାନେ ଏ ଦିଗରେ ଯଥାସମ୍ଭବ ପ୍ରଚେଷ୍ଟା କରିଆସ୍କଚ୍ଚନ୍ତି ଦିଲ୍ଲୀ ହିଂସାକାଣ୍ଡ ସଂକ୍ରାନ୍ତରେ ଟର୍କୀ ରାଷ୍ଟ୍ରପତି ରିସେପ ତୟିପ୍ ଏର୍ଦ୍ଦୋଗାନ୍ ଦେଇଥିବା ମନ୍ତବ୍ୟ ସଂକ୍ରାନ୍ତରେ ପ୍ରଶ୍ନ କରାଯିବାରୁ ଶ୍ରୀ କୁମାର କହିଛନ୍ତି ଏହା ସେ ତାଙ୍କର ରାଜନୈତିକ ଅଭିଳାଷକୁ ଦୃଷ୍ଟିରେ ରଖି ଦେଇଛନ୍ତି ସେ କହିଛନ୍ତି ଭାରତ କୌଣସି ରାଷ୍ଟ୍ର ମୁଖ୍ୟଙ୍କଠାରୁ ଏଭଳି ମନ୍ତବ୍ୟ ଆଶା କର୍ତ୍ନଥିଲା ଓ ଗତ ମଙ୍ଗଳବାର ଦିନ ଏ ସଂକ୍ରାନ୍ତରେ ଟର୍କୀ ରାଷ୍ଟ୍ରଦତ୍କୁ ଡକାଯାଇ କଡ଼ା ଚେତାବନୀ ଦିଆଯାଇଛି ଆମେରିକା ଆଫଗାନିସ୍ତାନ ଶାନ୍ତି ବୁଝାମଣା ସଂକ୍ରାନ୍ତୀୟ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ କୁମାର କହିଛନ୍ତି ଆଫଗାନିସ୍ତାନର ସର୍ବାଙ୍ଗୀନ ବିକାଶ ପାଇଁ ଭାରତ ଏହାକୁ ସମସ୍ତ ସହାୟତା ଯୋଗାଇବା କାରି ରଖିବ ଫେବୃୟାରୀ ମାସ ପ୍ରାର୍ୟରେ କାଷ୍ଡଲା ବନ୍ଦରଠାରେ ଚୀନ୍ର ଜାହାଜ 'ଦା କୁଇ ୟାନ୍'କୁ ଅଟକ ରଖାଯିବା ସଂକ୍ରାନ୍ତରେ ମ୍ରଖପାତ୍ର କହିଛନ୍ତି ସେହି ଜାହାଜରେ ଯାହାସବ୍ର ସାମଗ୍ରୀ ଥିଲା ସେହି ଜାହାଜ ସେ ସଂକ୍ରାନ୍ତରେ ଭୁଲ ତଥ୍ୟ ଦେଇଥିଲା ସେ କହିଛନ୍ତି ପରୀକ୍ଷାର୍ ସେହି ପଦାର୍ଥ ଏକ ଅଟୋକ୍ଲେଭ୍ ଥିବାର ଜଣାପଡ଼ିଥିଲା ଯାହାକ୍ ଦ୍ୱୈତ ବ୍ୟବହାର ରପ୍ତାନୀ ନିୟନ୍ତ୍ରଣ ତାଲିକା ଅଧୀନରେ ନିୟନ୍ତ୍ରଣ କରାଯାଇଥାଏ ସେ ଦୃଷ୍ଟିରୁ ସେହି ପଦାର୍ଥକୁ ଜବତ କରାଯାଇଥିଲା ଓ ଭାରତ ଏହାର ଉଦ୍ବେଗ ବିଷୟରେ ଚୀନ୍କୁ ଜଣାଇଥିଲା ଆର୍ଏସ୍ କରୋନା ଭାଇରସ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ କହିଛନ୍ତି କରୋନା ଭୂତାଣୁ ସଂକ୍ରମିତ ଇରାନରୁ ଭାରତୀୟ ତୀର୍ଥଯାତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ଖାଲିକରି ଆଣିବା ସକାଶେ ଭାରତ ସରକାର ଇରାନ୍ ସହ ନିରନ୍ତର ଯୋଗାଯୋଗ ରକ୍ଷା କରିଛନ୍ତି କରୋନା ଭୂତାଣୁ ସଂକ୍ରମଣ ସମ୍ଭନ୍ଧରେ ଆଜି ରାଜ୍ୟସଭାରେ ବିବୃତ୍ତି ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଏହା ଜଣାଇଛନ୍ତି ଡକ୍ସର ହର୍ଷବର୍ଦ୍ଧନ କହିଛନ୍ତି ସରକାର ଆସନ୍ତାକାଲି ସମସ୍ତ ରାଜ୍ୟ ଓ ଡାକ୍ତରଖାନାଗୁଡ଼ିକ ପାଇଁ ଜାତୀୟସ୍ତରୀୟ ତାଲିମ କର୍ମଶାଳାର ଆୟୋଜନ କରିଛନ୍ତି

କେରଳର ସେହି ତିନି ଜଣ ବ୍ୟକ୍ତି ସୁସ୍ଥ ହେବା ପରେ ସେମାନଙ୍କୁ ହୱିଟାଲରୁ ଛାଡ଼ି ଦିଆଯାଇଛି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ୟକ୍ତିଗତ ଭାବେ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମନ୍ତ୍ରୀମାନଙ୍କର ଏକ ଗୋଷ୍ଠୀ ସହ ମଧ୍ୟ ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିଛି ଡକ୍କର ହର୍ଷବର୍ଦ୍ଧନ କହିଛନ୍ତି ଭାରତ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ନିରନ୍ତର ଯୋଗାଯୋଗ ରକ୍ଷା କରିଆସୁଛି

ଏହିସବୁ ପଦାର୍ଥର ଜର୍ରରିକାଳୀନ ମହଜୂଦକ୍ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟସରକାର ନିଣ୍ଚିତ କରିଚ୍ଛନ୍ତି ଗଭ୍ ଟ୍ରାଭେଲ୍ ଆଡଭାଇଜରି କେନ୍ଦ୍ର ସରକାର କହିଛନ୍ତି ଇଟାଲୀରୁ ଆସୁଥିବା ଯାତ୍ରୀ ଓ ଇଟାଲୀ ଓ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିବା ଯାତ୍ରୀମାନଙ୍କୁ ଭାରତରେ ପ୍ରବେଶ କରିବା ପାଇଁ ସେମାନଙ୍କୁ କରୋନା ଭୂତାଣୁ ସଂକ୍ରମଣ ହୋଇନଥିବା ସାର୍ଟିଫିକେଟ୍ ଦେବାକୁ ପଡ଼ିବ ସେହିସବୁ ଯାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ କର୍ତ୍ତ୍ୱପକ୍ଷଗୁଡ଼ିକ ଦ୍ୱାରା ଅଧିକାର ପ୍ରାପ୍ତ ଗବେଷଣାଗାରଗୁଡ଼ିକରୁ ସାର୍ଟିଫିକେଟ୍ ଆଶିବାକୁ ହେବ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କରୋନା ଭୂତାଣ୍ର ସଂକ୍ରମଣ ଲୋପ ନ ହେବା ପର୍ଯ୍ୟନ୍ତ ଏହା ଏକ ଅସ୍ଥାୟୀ ପଦକ୍ଷେପ ଭାବେ କାର୍ଯ୍ୟକାରୀ ହେବ ପୂର୍ବରୁ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ବିଜା କଟକଣା ଲାଗୁ କରାଯାଇ ସାରିଛି

ଲୋକମାନଙ୍କୁ ନିଜ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବାକୁ ପରାମର୍ଶ ଦିଆଯାଇଛି ସେମାନଙ୍କୁ ବାରମ୍ଭାର ସାବୁନରେ ହାତ ଧୋଇବା ପାଇଁ କୁହାଯାଉଛି ହାତ ମଇଳା ଦେଖାଯିବା ସମୟରେ ଏହାକୁ ପାଇପ ପାଣିରେ ସାବୁନରେ ଭଲ ଭାବେ ଧୋଇବା ପାଇଁ ପରାମର୍ଶ ଦିଆଯାଇଛି ହାତ ମଇଳା ଦେଖାଯାଉ ନ ଥିବା ସ୍ଥଳେ ସାନିଟାଇଜର ବ୍ୟବହାର କରାଯାଇ ପାରିବ ବ୍ୟବହାର କରାଯାଇଥିବା ଟିସୁ ପେପର ଗୁଡ଼ିକୁ ତୁରନ୍ତ ଡଷ୍ଟବିନ୍ରେ ପକାଇବା ଓ ଛିଙ୍କିବା ଏବଂ କାଶିବା ସମୟରେ ନିକର ମୁହଁକୁ ଆବୂତ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ଅସୁସ୍ଥତା ଅନୁଭବ କରିବା ସ୍ଥଳେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ କୁହାଯାଇଛି ଲୋକମାନଙ୍କୁ ସର୍ବସାଧାରଣ ସ୍ଥାନମାନଙ୍କରେ ଛେପ ଖଙ୍କାର ନ ପକାଇବାକୁ ପରାମର୍ଶ ଦିଆଯାଇ କାଶୁଥିବା କିମ୍ବା କ୍ୱର ହୋଇଥିବା ଲୋକଙ୍କଠାରୁ ଦୂରରେ ରହିବାକୁ କୁହାଯାଇଛି କୌଣସି ଜୀବଜନ୍ତୁଙ୍କୁ ନ ଛୁଇଁବା ଓ ରନ୍ଧା ହୋଇ ନଥିବା ମାଂସ ସଂସ୍ୱର୍ଶରେ ନ ଆସିବାକୁ ମଧ୍ୟ କୁହାଯାଇଛି ଫାର୍ମ ଜୀବନ୍ତ କୀବଜନ୍ତୁ ବଜାର ଓ ଖାଦ୍ୟ ପାଇଁ ବ୍ୟବହୃତ ଜୀବଜନ୍ତୁ ଗୁଡ଼ିକୁ ମରାଯାଉଥିବା ସ୍ଥାନକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଟ୍ୱିଟ୍ କରି କହିଛନ୍ତି ସମ୍ଭାବ୍ୟ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି

ସେମାନେ ସଭାରେ ହଟ୍ଟଗୋଳ ସୃଷ୍ଟି କରୁଥିଲେ ଓ ବାଚସ୍କତିଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଥିବାରୁ ଏହି ପଦକ୍ଷେପ ନିଆଯାଇଛି

ପୂର୍ବରୁ ବାଚସ୍ୱତି ସଦସ୍ୟମାନଙ୍କର ଆଚରଣର ନିନ୍ଦା କରିଥିଲେ

ସେହି ସମୟରେ ବାଚସ୍କତିଙ୍କ ଆସନରେ ମିନାକ୍ଷୀ ଲେଖି ବସିଥିଲେ ସସ୍ପେଶ୍ଚ ହୋଇଥିବା ସଦସ୍ୟମାନଙ୍କ ମଧ୍ୟରେ ଗୌରବ ଗୋଗୋଇ ଟିଏନ୍ ପ୍ରଥପନ ଡିନ୍ କୁରିଆକୋଷେ ମନିକମ୍ ଟ୍ୟାଗୋର ଗୁରଜିତ ସିଂହ ଔଜଲା ରାଜମୋହନ ଉନିଥନ ଓ ବେନି ବେହେନାନ ରହିଛନ୍ତି ମୌଖିକ ଭୋଟରେ ଏହି ପ୍ରସ୍ତାବ ଗୃହିତ ହେବା ପରେ ବାଚସ୍କତି ସେହି ସଦସ୍ୟମାନଙ୍କର ନିଲମ୍ଜନ ଆଦେଶ ଦେଇଥିଲେ ପରେ ସଭାକୁ ସମଗ୍ର ଦିନ ପାଇଁ ମୁଲତବୀ ରଖାଯାଇଥିଲା ଆର୍ଏସ୍ ଆଡଜର୍ଣ୍ଣ ଦିଲ୍ଲୀ ହିଂସାକାଣ୍ଡକୁ କେନ୍ଦ୍ର କରି ବିରୋଧୀ ଦଳ ସଦସ୍ୟମାନଙ୍କ ଦ୍ୱାରା ପ୍ରତିବାଦ ଯୋଗୁଁ ରାଜ୍ୟସଭାକୁ ଆଜିପାଇଁ ମୁଲତବୀ ରଖାଯାଇଛି ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କରୋନା ଭୂତାଣୁ ସଂକ୍ରାନ୍ତରେ ସଭାରେ ବିବୃତ୍ତି ଦେଉଥିବା ବେଳେ କଂଗ୍ରେସ ବାମପବ୍ଛୀ ଦଳ ଟିଏମ୍ସି ଡିଏମ୍କେ ଏସ୍ପି ବିଏସ୍ପି ଆପ୍ ଓ ଅନ୍ୟ ଦଳଗୁଡ଼ିକର ସଦସ୍ୟମାନେ ସରକାରଙ୍କ ବିରୁଦ୍ଧରେ ସ୍କୋଗାନ ଦେଇଥିଲେ ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ ସଦସ୍ୟମାନଙ୍କୁ ନିଜ ନିଜର ଆସନକୁ ଫେରିଯିବାକୁ ବାରମ୍ଭାର ଅନୁରୋଧ କରିଥିଲେ ମଧ୍ୟ କେହି ତାଙ୍କ କଥାକୁ କର୍ଷପାତ କରିନଥିଲେ ଫଳରେ ଅଧ୍ୟକ୍ଷ ସଭାକୁ ସମଗ୍ର ଦିନ ପାଇଁ ମୁଲତବୀ ରଖିଥିଲେ

ପୂର୍ବରୁ ଦିଲ୍ଲୀ ସରକାର ଦୋଷୀ ବ୍ୟକ୍ତିମାନେ ସେମାନଙ୍କର ସମସ୍ତ ଆଇନ୍ଗତ ସୁବିଧା ହାସଲ କରିସାରିଥିବାର କୋର୍ଟରେ ଜଣାଇଥିଲେ ଦୋଷୀ ବ୍ୟକ୍ତିମାନଙ୍କୁ ଫାଶି ଦଶ୍ଡ ଦେବା ପାଇଁ ଦିନ ଧାର୍ଯ୍ୟ କରିବା ଲାଗି ଆଉ କୌଣସି ଆଇନ୍ଗତ ପ୍ରତିବନ୍ଧକ ନ ଥିବା ବିଷୟରେ ଦୋଷୀ ବ୍ୟକ୍ତିମାନଙ୍କର ଓକିଲଙ୍କୁ ମଧ୍ୟ ଜଣାଇ ଦିଆଯାଇଛି

ଭାରତୀୟ ମହିଳା ଟିମ୍ ପ୍ରଥମଥର ପାଇଁ ଟି ଟୋଙ୍କି ବିଶ୍ୱକପ୍ର ଫାଇନାଲ୍ରେ ପ୍ରବେଶ କରିଛି ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ସେମିଫାଇନାଲ୍ ମ୍ୟାଚ୍ ବର୍ଷା ଯୋର୍ଗୁ ବାତିଲ ହୋଇଯାଇଥିଲା